ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଗତକାଲି ତାଳଚେର ରେଙ୍ଗାଲି ଛେଣ୍ଡିପଦା ଏବଂ ଆଠମଲ୍କିକରେ ନିର୍ବାଚନୀ ସଭାଗୁଡ଼ିକରେ ଯୋଗ ଦେଇଥିଲେ

ପୁରୁଣା ଅପରାଧୀଙ୍କୁ ଅଟକ ରଖିବା ପାଇଁ ବିଭିନ୍ନ ପୁଲିସ୍ ଜିଲ୍ଲାକୁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ଶ୍ରୀ ଶର୍ମା ସମୀକ୍ଷା କରିଥିଲେ

ଏହି ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କର ବିୟୋଗ ଯୋଗୁଁ ସେଠାରେ ମତଦାନ ସ୍ଥଗିତ ରଖାଯାଇଛି

ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ

ଏକ ଗଣତାନ୍ତିକ ରାଷ୍ଟରେ ବିଚାରପତିଙ୍କ ସମ୍ମାନ ଉପରେ ଆକ୍ରମଣ ହେବା ଅତ୍ୟନ୍ତ ଚିନ୍ତାଜନକ

ଏହି ମାମଲାର ଯାଞ ପାଇଁ ପୂର୍ବରୁ କୋର୍ଟ ଦିଲ୍ଲୀ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏହି ମହିଳାଙ୍କ ବିରୁଦ୍ଧରେ ଠକେଇ ଧମକ ଦେବା ତଥା ଅପରାଧକ ଷଡ଼ଯନ୍ତ ନେଇ ମାମଲା ରହିଛି ଇଷ୍ଟର ଆକି ପବିତ୍ର ଇଷ୍ଟର ରବିବାର ପ୍ରଭୁ ଯୀଶୁଙ୍କ ଉତ୍ଥାନ ପର୍ବ

ଆଜିର ଦିନକୁ ଖ୍ରୀଷ୍ଟିୟାନ୍ ସଂପ୍ରଦାୟ ପକ୍ଷରୁ ଶ୍ରଦ୍ଧାର ସହ ପାଳନ କରାଯାଉଛି

ଏହି ଜିଲ୍ଲାଗୁଡ଼ିକ ହେଲା ବଲାଙିର ସୁବର୍ଣ୍ଣପୁର ବୌଦ୍ଧ ଗଞ୍ଞାମ ଓ ନୟାଗଡ଼